ଆସନ୍ତାକାଲି ପ୍ରଚାରର ଶେଷ ଦିନ

ଏଥିପାଇଁ ବିକେଡି ଭଳି କଂଗ୍ରେସ ଓ ବିକେପିର ବହୁ ନେତା ଓ କର୍ମୀ ବିଭିନୁ ପଞ୍ଚାୟତ ଗସ୍ତକରି ଭୋଟରଙ୍କୁ ଆକୃଷ୍ କରାଇବାକୁ ଚେଷ୍ଟା କରୁଛନ୍ତି

ଏହାସହ କିଛି ବ୍ୟକ୍ତି ଯାନବାହନ ପାର୍କିଂ ମଧ୍ଧ କରିଥାନ୍ତି

ଜମି ବିବାଦକୁ ନେଇ ସେ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି ତାଙ୍କ ସହିତ ପୁଲିସ ଆଉ କଣଙ୍କୁ ମଧ୍ଧ ଗିରଫ କରିଛି

ତେବେ ସେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ

ଏହି ବଦକୁ ଜିଲ୍ଲା ବଶିକ ସଂଘ ସମର୍ଥନ କରିବାରୁ ସାରା ଜିଲ୍ଲାରେ ବନ୍ଦର ପ୍ରଭାବ ପଡିଛି

ସେହିପରି ଏହି ଚମ୍ମିଆନ୍ସିପ୍ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଷପଦକ ହାସଲ ପାଇଁ ଆଶା ରଖିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରଦ କମଲ ଓ ମାନିକା ବାତ୍ରା

ତାଙ୍କର ଚିକିହା ମାଗଣାରେ କରାଯିବା ଲାଗି ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ଦୂଇଜଣ ମୃତକଙ୍କ ପରିଚୟ ମିଳିପାରିଛି ସେମାନେ ହେଲେ ଭଦ୍ରକର ମନୋକ ମହାନ୍ତି ଓ ଦିଗବିକୟ ମନୋଜ ଜଣେ କଣ୍ଟ୍ରାକ୍ଟର ଅଟନ୍ତି ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ

ମୃତ ଯୁବକ ଜଶକ ରାୟଗଡ ବ୍ଲକ କରଞ୍ଞସାହି ଗ୍ରାମର ରବୀନ୍ଦ ରାଇତ